ଚଳିତଥର ଶ୍ରୀ ପଟ୍ଟନାୟକ ହିଞ୍ଞିଳି ଏବଂ ବିଜେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ

ବୋର୍ଡ ପକ୍ଷର୍ଠ ସମସ୍ତ ପରୀକ୍ଷକ ଏବଂ ସେଥିରେ ନିୟୋଜିତ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି